ଜଗଦ୍ଦଲପୁର ଓ ରାୟପୁର ମଧ୍ୟରେ ବିମାନସେବାକୁ ମଧ୍ୟ ଉଦ୍ଘାଟନ କରିବେ

ଉଦ୍ଘାଟନୀ ମ୍ୟାଚ୍ରେ ରୁଷ୍ ସାଉଦି ଆରବକୁ ଭେଟିବ ପିଏମ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ବିକାଶମଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ଛତିଶଗଡ଼ରେ ପହଞ୍ଚୁଛନ୍ତି ନୟା ରାୟପୁର ସ୍କାର୍ଟସିଟି ପ୍ରକଳ୍ପ ଅଧୀନରେ ସମନ୍ୱିତ କମାଣ୍ଡ୍ ଓ କଣ୍ଟ୍ରୋଲ୍ ସେକ୍ଷର୍କୁ ପ୍ରଧାନମନ୍ତ୍ରୀ ଉଦ୍ଘାଯନ କରିଛନ୍ତି ସେ ସ୍କୁଲ୍ ପିଲାମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ସେଠାରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ଆଜି ଆଧୁନିକୀକରଣ ହୋଇଥିବା ଭିଲାଇ ଇସ୍କାତ କାରଖାନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ

ପ୍ରଧାନମନ୍ତ୍ରୀ ଜଗଦଲପୁର ଓ ରାୟପୁର ମଧ୍ୟରେ ବିମାନସେବାର ଉଦ୍ଘାଟନ କରିବେ

ଏକ ଟ୍ପିଟ୍ କରି ଶ୍ରୀ ମୋଦି କହିଛନ୍ତି ବୈଷୟିକ ଜ୍ଞାନ ମାଧ୍ୟମରେ ଦେଶରେ ବ୍ୟାପକ ପରିବର୍ତ୍ତନ ଅଣାଯାଇ ପାରିବ ସେ କହିଛନ୍ତି ସରକାର ବୈଷୟିକ ଞ୍ଜାନକୁ ଅନେକ କ୍ଷେତ୍ରରେ ଲାଗୁ କରିଛନ୍ତି ଯାହା ଫଳରେ ଲୋକମାନେ ଏହାଦ୍ୱାରା ସର୍ବାଧିକ ଉପକୃତ ହେଉଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିକିଟାଲ୍ ସାକ୍ଷରତା ଅଭିଯାନ ଓ ସାଧାରଣ ସେବାକେନ୍ଦ୍ରରୁ ଉପକୃତ ହେଉଛନ୍ତି ଏବଂ ବିଭିନ୍ନ ବିପିଓରେ କାର୍ଯ୍ୟ କରୁଛନ୍ତି ସେମାନେ ସେମାନଙ୍କର ଅଭିଜ୍ଞତା ବିଷୟରେ ଜଣାଇବା ଉଚିତ କିଛିଦିନ ପୂର୍ବେ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜନଷୌଧି ପରିଯୋଜନା ଉଜ୍ଜଳା ଯୋଜନା ଏବଂ ମୁଦ୍ରା ଯୋଜନାର ହିତାଧିକାରୀ ଓ ଷ୍ଟାଟ୍ ଅପ୍ ଉଦ୍ୟୋଗୀମାନଙ୍କ ସହ ବାର୍ତ୍ତାଳାପ କରିଥିଲେ

ପ୍ରିଲିମିନାରୀ ପରୀକ୍ଷାର ଉତ୍ତର ପତ୍ରଗୁଡ଼ିକର ପୁନଃ ମୂଲ୍ୟାଙ୍କନ ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ଏକ ରାୟକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ଜଷ୍ଟିସ୍ ୟୁୟୁ ଲଳିତ ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଏକ ଅବସରକାଳୀନ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ଉତ୍ତରପ୍ରଦେଶ ପିଏସ୍ସିର ଆବେଦନକୁ ଗ୍ରହଣ କରିଛନ୍ତି

ଚାର୍ ସାଲ୍ ମୋଦି ସରକାର ରାଜସ୍ଥାନରେ ଗତ ଚାରିବର୍ଷ ଭିତରେ ରେଳବାଇରେ ପୁଞ୍ଜି ନିବେଶ ଚାରିଗୁଣା ବୃଦ୍ଧି ପାଇଛି ଯାହାଫଳରେ ରାଜ୍ୟରେ ରେଳବାଇ ମୌଳିକ ଢ଼ାଞ୍ଚା ବିକାଶ ତ୍ୱରାନ୍ୱିତ ହୋଇଛି ରେଳଲାଇନ୍ ବିଦ୍ୟୁତିକରଣ ମିଟର ଗେଜ୍କୁ ବ୍ରଡ୍ଗେଜ୍ରେ ରୂପାନ୍ତରଣ ରେଳ ଲାଇନ୍ ଦୋହରୀକରଣ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି

ପାଣ୍ଠି ଅଭାବରୁ ଯେଉଁ ପ୍ରକଳ୍ପଗୁଡ଼ିକ ସଂପର୍ଶ୍ଣ ହୋଇପାରି ନଥିଲା ସେଗୁଡ଼ିକରେ କାର୍ଯ୍ୟ ଆରମ୍ଭ ହୋଇଛି ସମସ୍ତ ମିଟର ଗେଜ୍ ଲାଇନ୍ଗୁଡ଼ିକୁ ବ୍ରଡ୍ଗେଜ୍କୁ ରୂପାନ୍ତରିତ କରାଯାଇଛି

ଆଜିର କାର୍ଯ୍ୟକ୍ରମର ଶୀର୍ଷକ 'ରେଳବାଇରେ ନିଆଯାଇଥିବା ନୂଆନୂଆ ପଦକ୍ଷେପ' ରହିଛି ଶ୍ରୀ ଗୋଏଲ୍ ତାଙ୍କ ସାକ୍ଷାତକାରରେ କହିଛନ୍ତି ଯାତ୍ରୀମାନଙ୍କର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଭାରତୀୟ ରେଳବାଇ ସମସ୍ତ ରେଳ ଷ୍ଟେସନ୍ ଓ ରେଳବଗିରେ ସିସିଟିଭି କ୍ୟାମେରା ଲଗାଇବ ମନ୍ତ୍ରୀ କହିଛନ୍ତି ଏହାକୁ ରେଳବାଇ କର୍ମକର୍ତ୍ତା ଓ ପୁଲିସ୍ ଅଫିସରମାନେ ଯାଞ୍ଚ୍ କରିବେ

ରକପର୍ବ ଓଡ଼ିଶାର ଏକ ବଡ଼ କୃଷିଭିତ୍ତିକ ଉତ୍ସବ

ରଜପର୍ବ ଆରମ୍ଭ ସହିତ ସୌରମାସ ମିଥୁନ ଆରମ୍ଭ ହୋଇଥାଏ ଯେଉଁଠାରୁ ବର୍ଷାରତୁର ଆଗମନ ଘଟିଥାଏ ଏହି ଅବସରରେ ଲୋକମାନେ ନୂଆନୂଆ ବସ୍ତ୍ର ପରିଧାନ କରି ଉତ୍ସବକୁ ଉପଭୋଗ କର୍ଛନ୍ତି ରଜପର୍ବ ସମୟରେ ସଂପୂର୍ଣ୍ଣ ରୂପେ ହଳ ନିଷେଧ କରାଯାଇଥାଏ ରଜପର୍ବ ମୁଖ୍ୟତଃ ମହିଳା ଓ କନ୍ୟାମାନେ ପାଳନ କରିଥାନ୍ତି ଫ୍ଲୁଡ୍ ଆସାମ ଆସାମରେ ପ୍ରଥମ ବନ୍ୟା ଆସି ହଜାର ହଜାର ଲୋକ ଏହା ଦ୍ୱାରା ଅସୁବିଧା ଭୋଗ କରୁଛନ୍ତି ଦକ୍ଷିଣ ଆସାମର ହାଇଲାକାଣ୍ଡି ଜିଲ୍ଲାରେ ଅନେକ ବନ୍ଧରେ ଘାଇ ସୃଷ୍ଟି ହୋଇଥିବା ଖବର ମିଳିଛି

ରାଜ୍ୟ ଦୁର୍ବିପାକ ସହାୟତା ବାହିନୀର ବିଭିନ୍ନ ଦଳକୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ଭିନ୍ନଭିନ୍ନ ସ୍ଥାନରେ ମୁତୟନ କରାଯାଇଛି ବନ୍ୟାଜ୍ଚଳରେ ଅନେକ ରାସ୍ତା କ୍ଷତିଗ୍ରସ୍ତ ହୋଇଛି ସରକାରୀ ଖବର ଅନୁସାରେ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ କିଲ୍ଲା ପ୍ରଶାସନ ପକ୍ଷରୁ କର୍ମକର୍ତ୍ତାମାନଙ୍କୁ ମୁତୟନ କରାଯାଇଛି ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଡାକ୍ତରୀ ଦଳଗୁଡ଼ିକୁ ପଠାଯାଇଛି ଅନ୍ତର୍ଦେଶୀୟ କଳ ପରିବହନ ବିଭାଗ ନିର୍ଦ୍ଦେଶକ ଜଣାଇଛନ୍ତି ବାରାକ୍ ଉପତ୍ୟକାରେ ସବୁ ନଦୀର ଜଳସ୍ତର ବୃଦ୍ଧିପାଇବାରୁ ଡଙ୍ଗାସେବା ବାତିଲ କରାଯାଇଛି

ପାହାଡ଼ିଆ ଅଞ୍ଚଳରେ ଭୂସ୍କଳନର ଖବରମାନ ପହଞ୍ଚୁଛି

କର୍ତ୍ତୃପକ୍ଷ ଆଉ ତିନି ଚାରିଦିନ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ଧୂଳି ରହିବାର ସତର୍କତା ଜାରି କରିଛନ୍ତି ଦୀର୍ଘସମୟ ପର୍ଯ୍ୟନ୍ତ ବାହାରେ ନରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି